ଏ ସମ୍ମର୍କରେ ଓଡ଼ିଶା ଯୋଗାଣ ନିଗମ ପକ୍ଷରୁ ନିଷ୍ବଭି ନିଆଯାଇଛି

ଆଜି ମଧ୍ଧ ଅନୁଭବୀଙ୍କ ମନରେ ପ୍ରକୃତିର ସେହି କରାଳ ର୍ପ ଉଜୀବିତ ରହିଛି

ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଜଗତ୍ସିଂହପୁର ଜିଲ୍ଲାର ଏରସମା ଓ କୁଜଙ୍ଙ ଅଞ୍ଞଳ